କୃଷକମାନଙ୍କର ବହୁଦିନର ଦାବି ପ୍ରରଣ କରିବାରେ ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କହିଛନ୍ତି କୋଭିଡ ନାଇଷ୍ଟିନ ସଂକ୍ରମଣ କାଳରେ ଆଧ୍ୟାତ୍ମିକତା ଏବଂ ବେଦାନ୍ତ ପଠନ ଜନସାଧାରଣଙ୍କୁ ସାହାଯ୍ୟ କରିଛି

ମନ୍ କୀ ବାତ୍ ଦେଶରେ କୃଷିକ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଚାଷୀମାନଙ୍କ ପାଇଁ ନୃଆ ସମ୍ଭାବନା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜି ଆକାଶବାଣୀର 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ଭୋଧିତ କରି କହିଛନ୍ତି ଯେ ଦେଶରେ କୃଷକମାନଙ୍କର ବହୁଦିନର ଦାବିପ୍ରରଣ କରିବା ଦିଗରେ ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସଂସଦରେ କୃଷି କ୍ଷେତ୍ରର ସଂସ୍କାରକୁ ଆଇନର ମାନ୍ୟତା ମିଳିଛି ଏହି ସଂସ୍କାର ଫଳରେ ପ୍ରତ୍ୟେକ ବର୍ଗର ଚାଷୀ ସେମାନଙ୍କର ଅଧିକାର ଓ ସୁଯୋଗ ପାଇବାରେ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ 'ମହାରାଷ୍ଟ୍ରର ଧୁଲେ' ଜିଲ୍ଲାର ଜଣେ କୃଷକ କିତେନ୍ଦ୍ର ଭୋଇଜୀଙ୍କ ପ୍ରସଙ୍ଗ ଉତ୍ଥାପନ କରି କହିଛନ୍ତି ଯେ ସେହି ଚାଷୀ ଜଣକ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ସର୍ବାଧିକ ମୂଲ୍ୟ ପାଇପାରିଛନ୍ତି ପ୍ରକୃତ ଜ୍ଞାନ ହିଁ ମନୁଷ୍ୟକୁ ଅନ୍ଧବିଶ୍ୱାସରୁ ଦୂରେଇ ରଖୁଥିବାବେଳେ ଗୁଜବ ମଣିଷକୁ ବିନାଶ ଆଡ଼କୁ ଅଗ୍ରସର କରାଏ ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ରାଜସ୍ଥାନର ବାରନ୍ ଜିଲ୍ଲାର ମହମ୍ମଦ ଅସଲମ୍ଙ୍କ ବିଷୟ ଉତ୍ଥାପନ କରି କହିଛନ୍ତି ମହମ୍ମଦ ଏକ କୃଷି ଉତ୍ପାଦ ସଙ୍ଗଠନର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ହ୍ୱାଟ୍ସ୍ଆପ୍ ଗ୍ରୁପ୍ ମାଧ୍ୟମରେ ନିଜ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରାଉଛନ୍ତି ସେହି ଗ୍ରପ୍ରେ ମହମ୍ମଦ ଆଖପାଖ ଅଞ୍ଚଳର ମଣ୍ଡିଗୁଡ଼ିକ ବିଷୟରେ ସ୍ଟଚନା ଦେବା ସହ ତାଙ୍କ ସଙ୍ଗଠନ ଚାଷୀମାନଙ୍କଠାରୁ ଶସ୍ୟ କ୍ରୟ କର୍ ଛି ସେହିପରି ପ୍ରଧାନମନ୍ତ୍ରୀ ଆଜି ମନ୍ କୀ ବାତ୍ରେ ହରିୟାଣା ସ୍ଥିତ କେଥାଲ୍ ଜିଲ୍ଲାର ବୀରେନ୍ଦ୍ର ଯାଦବଙ୍କୁ ପ୍ରଶଂସା କରିଛନ୍ତି

ପରେ ସେ ଏକ ଷ୍ଟ୍ର ବେଲର୍ ମେସିନ୍ ତିଆରି କରିବାରେ ସକ୍ଷମ ହୋଇଛନ୍ତି ଏଥିପାଇଁ ତାଙ୍କୁ କୁଷି ବିଭାଗ ପକ୍ଷରୁ ସହଯୋଗ କରାଯାଇଥିଲା ବୋଲି ପ୍ରଧାନମନ୍ତୀ କହିଛନ୍ତି

ଯୁବପିଢ଼ିକୁ ଆହ୍ୱାନ ଦେଇ ଶ୍ରୀ ମୋଦି କହିଛନ୍ତି ସେମାନେ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇ ଚାଷୀମାନଙ୍କ ସହ କଥା ହୋଇ ସେମାନଙ୍କୁ ସଚେତନ କରାଇବା ସହ କୃଷିକ୍ଷେତ୍ର ଲାଗି ନୃତନ ଉଭାବନ ପାଇଁ ଚେଷ୍ଟା ଜାରି ରଖନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ରେ କହିଛନ୍ତି ସଙ୍କଟ ସମୟରେ ଆମ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଜ୍ଞାନକୌଶଳ ପ୍ରୟୋଗଦ୍ୱାରା ଏହା ଆହୁରି ନିକଟତର ହୋଇଥାଏ ସେ କହିଛନ୍ତି ଦେଶରେ ଥିବା ସଂଗ୍ରହାଳୟ ଏବଂ ପାଠାଗାରଗୁଡ଼ିକ ସେମାନଙ୍କ ପାଖରେ ଗଚ୍ଛିତ ଥିବା ସଂଗୃହିତ ବସ୍ତୁଗୁଡ଼ିକୁ ଡିକିଟାଲ୍ ମାଧ୍ୟମରେ ରୂପାନ୍ତରିତ କରିବାପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଏ ଦିଗରେ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ଅଭୂତପୂର୍ବ ସଫଳତା ହାସଲ କରିଛି

ତେବେ ଜନସାଧାରଣ ସେମାନଙ୍କ ଘରେ ବସି ନିଜ ଦେଶର ସଂସ୍କୃତି ବିଷୟରେ ସବୁ ତଥ୍ୟ ପାଇପାରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଜ୍ଞାନକୌଶଳ ପ୍ରୟୋଗଦ୍ୱାରା ଦେଶର ସାଂସ୍କୃତିକ ଐତିହ୍ୟକୁ ଅଧିକରୁ ଅଧିକ ଲୋକଙ୍କ ନିକଟତର କରାଯାଇପାରୁଛି ଏହାଫଳରେ ଏହିସବୁ ସାଂସ୍କୃତିକ ବିଭବକୁ ଅଧିକ ଦିନଯାଏଁ ସଂରକ୍ଷଣ କରି ରଖାଯାଇପାରିବ ବୋଲି ସେ କହିଛନ୍ତି ସେହିପରି ପ୍ରଧାନମନ୍ତ୍ରୀ ଅଜନ୍ତା ଗୁମ୍ଫାରେ ଚିତ୍ରିତ ସାଂସ୍କୃତିକ ବିଭବ ଓ କଳାନୈପୁଣ୍ୟକୁ ଡିଜିଟାଲ୍ କରାଯାଇଥିବାବେଳେ ଏହାକୁ ପୁନଃ ବ୍ୟବସ୍ଥିତ କରାଯାଇଛି ବୋଲି କହିଛନ୍ତି ସେ କହିଛନ୍ତି କିଛିଦିନ ପୂର୍ବେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି କରୋନା ମହାମାରୀ ସଙ୍କଟ କାଳରେ ମଧ୍ୟ ଜନସାଧାରଣ ବହୁ ସଂଖ୍ୟାରେ ଏହି ସପ୍ତାହ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ କାନାଡ଼ାରୁ ବହୁ ପୁରାତନ ଦେବୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଦେଶକୁ ଆସୁଥିବା କଥା କହିବା ସହ ସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି

ମନ୍ କୀ ବାତ୍ରେ ପ୍ରଧାନମନ୍ତ୍ରୀ କାନାଡ଼ା ସରକାରଙ୍କୁ ଏହି ମୂର୍ତ୍ତି ଫେରାଇବା ନେଇ ପଦକ୍ଷେପ ଗ୍ରହଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତବର୍ଷରୁ ଅନେକ ମୂଲ୍ୟବାନ ମୂର୍ତ୍ତିର ଚୋରାଚାଲାଣ ହୋଇ ଆନ୍ତର୍ଜାତିକ ବଜାରରେ ବିକ୍ରି କରାଯାଉଛି ତେବେ ସେଗୁଡ଼ିକୁ ଫେରାଇ ଆଣିବା ଲାଗି ସରକାର ଦୂତ୍ ପଦକ୍ଷେପ ଗ୍ରହଣ କରୁଛନ୍ତି କିଛି ବର୍ଷ ମଧ୍ୟରେ ଏଭଳି ଅନେକ ମୂର୍ତ୍ତି ଏବଂ ଚିତ୍ର କାରୁକାର୍ଯ୍ୟ ଦେଶକୁ ଫେରାଇ ଅଣାଯାଇପାରିବ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି

ଫଳରେ ବିଶ୍ୱର ପ୍ରମୁଖ ପକ୍ଷୀ ବିଶାରଦମାନେ ଭାରତକୁ ଆକର୍ଷିତ ହୋଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଧିକରୁ ଅଧିକ ଲୋକଙ୍କୁ ପକ୍ଷୀମାନଙ୍କ ବିଷୟରେ ଅଧ୍ୟୟନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ର ଆକିର ସଂସ୍କରଣରେ ବ୍ରାଜିଲ୍ର କୋନାସ୍ ମାସେଟି ଙ୍କ ବିଷୟରେ କହିଛନ୍ତି ସେ ମଧ୍ୟ ବିଶ୍ୱନାଥ ନାମରେ ପରିଚିତ ମାସେଟି ବିଶ୍ୱବିଦ୍ୟା ନାମରେ ଏକ ଅନୁଷ୍ଠାନ ଗଢ଼ିଛନ୍ତି ଯେଉଁଥିରେ ସେ ବେଦାନ୍ତ ଏବଂ ଗୀତା ସମ୍ପର୍କରେ ଶିକ୍ଷା ଦେଉଛନ୍ତି ଶ୍ରୀ ମୋଦି କହିଛନ୍ତି ପ୍ରଥମରୁ ଜଣେ ମେକାନିକାଲ୍ ଇଞ୍ଜିନିୟର୍ ଭାବେ ଖ୍ୟାତି ଅର୍ଜନ କରିଥିବା ମାସେଟି ଷ୍ଟକ୍ ମାର୍କେଟ୍ ଏବଂ ପରେ ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ନ୍ୟୁଜିଲ୍ୟାଣ୍ଡର ନବନିର୍ବାଚିତ ସାଂସଦ ଡକ୍କର ଗୌରବ ଶର୍ମା ପୃଥିବୀର ଅନ୍ୟତମ ପ୍ରାଚୀନ ଭାଷା ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି ଶ୍ରୀ ଶର୍ମାଙ୍କର ଏହି ଅଭିନବ ପ୍ରୟାସ ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଏକ ସୁନ୍ଦର ପଦକ୍ଷେପ ବୋଲି ଶ୍ରୀ ମୋଦି ଅଭିହତ କରିଚ୍ଛନ୍ତି

ନାନକଦେବଙ୍କ ଗୁରୁଦ୍ୱାରାର ସୌନ୍ଦର୍ଯ୍ୟକରଣ ତାଙ୍କ ସମୟରେ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ଅନ୍ୟପକ୍ଷରେ ଗତବର୍ଷ ନଭେୟରରେ କର୍ତ୍ତାରପୁର ସାହିବ୍ କରିଡର ଖୋଲିବା ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି

ଶିକ୍ଷା ଶେଷ ହେବା ପରେ ସେମାନେ ନିକ ଶିକ୍ଷାନୁଷ୍ଠାନ ପାଇଁ ଅବଦାନ ରଖିବାକୁ କହିଚ୍ଚନ୍ତି ସେ କହିଛନ୍ତି ଆଇଆଇଟି ଛାତ୍ରମାନେ ନିଜ ଅବଦାନରେ କନ୍ଫରେନୁ ସେଣ୍ଟର ମ୍ୟାନେଜ୍ମେଣ୍ଟ୍ ସେଣ୍ଟର୍ ଏବଂ ଇନ୍କ୍ୟୁବେସନ୍ ସେକ୍ଟର୍ ନିର୍ମାଣ କରିଛନ୍ତି ସେ କହିଛନ୍ତି ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀମାନେ ଏକ ପାର୍ଷି ସ୍ଥାପନ କରିବା ଅତ୍ୟନ୍ତ ଗୌରବର ବିଷୟ

ଶ୍ରୀଅରବିନ୍ଦଙ୍କ ସ୍ୱଦେଶୀ ଦର୍ଶନ ତତ୍ତ୍ୱ 'ଭୋକାଲ୍ ଫର୍ ଲୋକାଲ୍' ଉଦ୍ଦେଶ୍ୟକୁ ସାକାର କରୁଥିବା ସେ କହିଛନ୍ତି ଶ୍ରୀଅରବିନ୍ଦ ହୃଦୟର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବିଷୟକୁ ପ୍ରଧାନମନ୍ତ୍ରୀ ଅବତାରଣା କରିବା ସହ କାତୀୟ ଶିକ୍ଷା ନୀତି ଯୁବପିତ୍ୱିଙ୍କୁ ସେଦିଗରେ ଅଗ୍ରସର କରାଇବ ବୋଲି ସେ ଆଶାପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଲକ୍ଡାଉନ୍ ପରେ ଦେଶ ଏବେ କରୋନା ପ୍ରତିଷେଧକ ଟୀକା ବିକାଶ ଦିଗରେ ଚେଷ୍ଟା ଚଳାଇଛି ତେବେ ଏକ୍ଷେତ୍ରରେ ସାମାଜିକ ଦୂରତା ପାଳନ ପୂର୍ବକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଆମକୁ କରୋନା ବିରୁଦ୍ଧରେ ଚାଲିଥିବା ଲଢେଇକ୍ କୋରଦାର କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି